ଗତସନ୍ଧ୍ୟାରେ ଶ୍ରୀ ମୋଦି ଦେଶବାସୀଙ୍କୁ ବଜେଟ୍ ସଂପର୍କରେ କହିଛନ୍ତି ଏହି ବଜେଟ୍ କୃଷି ବିନିର୍ମାଣ ବୟନ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ଗୁରୁତ୍ୱ ପ୍ରଦାନ କରିଛି ଏହା ଫଳରେ ନିଯୁକ୍ତି କ୍ଷେତ୍ରରେ ଅଧିକ ସୁଯୋଜ ସୃଷ୍ଟି ହୋଇପାରିବ ସେ କହିଛନ୍ତି ଏହି ବଜେଟ୍ରେ କୃଷିକ୍ଷେତ୍ର ପାଇଁ ଅଧିକ ପ୍ରାଧାନ୍ୟ ଦିଆଯାଇଛି ପ୍ରଧାନମନ୍ତ୍ରୀ ମାଛଚାଷ ପଶୁପାଳନ ଏବଂ ଉଦ୍ୟାନ କୃଷି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିବା ବିଷୟ ଉଲ୍ଲେଖ କରି କହିଛନ୍ତି ଦେଶରେ ବେକାରୀ ଦୂରୀକରଣ କ୍ଷେତ୍ରରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ

ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବଜେଟ୍ ଦେଶର ବିକାଶ ନିମିତ୍ତ ସମସ୍ତ ଆବଶ୍ୟକତାକୁ ପ୍ରରଣ କରିବ ଏବଂ ଚଳିତ ଶତାବ୍ଦୀରେ ଦେଶ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକର ସମାଧାନ ଦିଗରେ ମଧ୍ୟ ସହାୟତା କରିବ ସେ କହିଛନ୍ତି ସରକାରୀ ଚାକିରି ପାଇଁ ଏକକ ଅନ୍ଲାଇନ୍ ପରୀକ୍ଷା କିଷାନ ରେଳ ଏବଂ କିଷାନ ଉଡ଼ାନ ଯୋଜନା ଦେଶର ବିଭିନ୍ନ ବର୍ଗର ନାଗରିକଙ୍କୁ ସହଜ ବ୍ୟବସାୟ ପାଇଁ ପଥ ଉନ୍କକ୍ତ କରିବ ଏହି ବଜେଟ୍କୁ ପ୍ରଧାନମନ୍ତ୍ରୀ ଲୋକମାନଙ୍କ ବଜେଟ୍ କହିବା ସହ ଟିକସ ହ୍ରାସ ଦ୍ୱାରା ସାଧାରଣ ଲୋକଙ୍କୁ ଅଧିକ ବ୍ୟୟ କରିବାର ସୁଯୋଗ ସୃଷ୍ଟି କରିଛି ବୋଲି କହିଛନ୍ତି

ଏଫ୍ଏମ୍ ବ୍ରିଫିଙ୍ଗ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ସରକାର ଲୋକଙ୍କ ହାତରେ ବିଶେଷକରି ମଧ୍ୟବିତ୍ତ ଓ ନିମ୍ବର୍ଗଙ୍କ ପାଖରେ ଅଧିକ ଅର୍ଥ ରଖିବାକୁ ଚାହୁଁଛନ୍ତି ଗତକାଲି କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ ପରେ ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ସରକାର ମଧ୍ୟ ଆୟକର ଆଇନକୁ ସରଳ କରିବାକୁ ଚାହାନ୍ତି ଏହା ଯେତେ ସରଳ ହେବ ସେତେ ଅଧିକ ଲୋକ ଆୟକର ପ୍ରଦାନ କରିବାକୁ ଆଗ୍ରହ ପ୍ରକାଶ କରିବେ ସଚ୍ଚୋଟ ଟିକସଦାତାଙ୍କ ସମ୍ମାନ ଯେପରି ରକ୍ଷା ପାଇପାରିବ ତାହା ନିଶ୍ଚିତ କରିବା ପାଇଁ ଟିକସଦାତା ସନନ୍ଦ ଅଶାଯିବାକୁ ନିଷ୍ପଭି ନିଆଯାଇଛି

ଉପଭୋକ୍ତାବାଦକୁ ପ୍ରୋସାହିତ କରିବା ସହ ଘରୋଇ ପୁଞ୍ଜି ନିବେଶ ବୃଦ୍ଧି ଓ ଲୋକଙ୍କ ଖର୍ଚ୍ଚ ବଢ଼ାଇବା ଉଦ୍ଦେଶ୍ୟରେ ଏହା କରାଯାଇଛି ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି ବିତ୍ତୀୟ ଦାୟିତ୍ୱବୋଧ ଏବଂ ବଜେଟ୍ ପରିଚାଳନା ସଂକ୍ରାନ୍ତ ଯେଉଁ ନୀତି ରହିଛି ତାହାକୁ ସରକାର ଉଲ୍ଲ୍ଂଘନ ନ କରି ଏହି ପଦକ୍ଷେପ ଗ୍ରହଣ କରୁଛନ୍ତି ତେଣୁ ରାଜସ୍ୱ ଆଦାୟ କ୍ଷେତ୍ରକୁ ଅଧିକ ଭାରାକ୍ରାନ୍ତ କରାଯାଇ ନାହିଁ ସେ କହିଛନ୍ତି କମ୍ପାନି ଟିକସ ହ୍ରାସ ନୂଆ କମ୍ପାନିଗୁଡ଼ିକ ପାଉଥିବା ଲାଭ ତଥା ଜିଏସ୍ଟି ସଂଗ୍ରହରେ ଅଭିବୃଦ୍ଧି ଫଳରେ ଆଗକୁ ରାଜସ୍ୱ ସଂଗ୍ରହ ବଢ଼ିବ ତେଣୁ ଆସନ୍ତାବର୍ଷ ଅଧିକ ପୁଞ୍ଜି ପ୍ରତ୍ୟାହାର ପାଇଁ ସୁଯୋଗ ମିଳିବ ଓ ଏହା ବିତ୍ତୀୟ ନିଅଷ୍ଟକୁ ହ୍ରାସ କରିବାରେ ସହାୟକ ହେବ ପ୍ରଥମଥର ପାଇଁ ବଜେଟ୍ରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପଭି ନିଆଯାଇଛି ବୋଲି ଅର୍ଥମନ୍ତ୍ରୀ କହିଚ୍ଛନ୍ତି କରୋନା ରିଭ୍ୟୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଗତକାଲି ନୂଆଦିଲ୍ଲୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ କରୋନା ଭୂତାଣୁ ସଂକ୍ରମଣ ପରିଚାଳନା ନେଇ ସମୀକ୍ଷା କରିଛନ୍ତି କ୍ୟାବିନେଟ୍ ସଚିବ ମଧ୍ୟ ଏକ ଉଚ୍ଚସ୍ତରୀୟ ବୈଠକରେ ବିଭିନ୍ନ ବିଭାଗର ସଚିବମାନଙ୍କ ସହିତ ଏନେଇ ଆଲୋଚନା କରିଛନ୍ତି

ତେବେ କେରଳର ଜଣେ ଛାତ୍ରଙ୍କୁ ଏହି ଭୂତାଣୁ ସଂକ୍ରମଣ ହୋଇଥିବା ଚିହ୍ନଟ ପରେ ଲଗାତାର ଭାବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି ଏବଂ ଏବେ ତାହା ସ୍ଥିର ଥିବା ଜଣାପଡ଼ିଛି ସ୍ୱାସ୍ଥ୍ୟ ସଚିବ ଭିଡ଼ିଓ କନ୍ଫରେନ୍ସିଂ କରିଆରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ସଚିବ ଏବଂ ଯାତ୍ରୀଙ୍କ ସହ ଆଲୋଚନା କରିଥିବା ବୈଠକରୁ ସୂଚନା ମିଳିଛି

ହୁବେଇ ଅଞ୍ଚଳର ବିଭିନ୍ନ ସହରରେ ବସବାସ କରୁଥିବା ଭାରତୀୟମାନେ ଉହାନ ବିମାନ ବନ୍ଦରରେ ଭାରତ ଆସିବା ପାଇଁ ଏକତ୍ର ହୋଇଥିଲେ ଭାରତୀୟମାନଙ୍କୁ ବିଭିନ୍ନ ସ୍ଥାନରୁ ଉହାନକୁ ଆଶିବା ପାଇଁ ଭାରତୀୟ ଦ୍ୱତାବାସ ପକ୍ଷରୁ ପରିବହନ ବ୍ୟବସ୍ଥା କରାଯାଇଥିଲା

ସେମାନେ କରୋନା ଭୂତାଣୁ ସଂକ୍ରମିତ କି ନୁହେଁ ତାହା ରକ୍ତ ନମୁନା ପରୀକ୍ଷା ପରେ ଜଣାପଡ଼ିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି

ଏକ ଟ୍ୱିଟ୍ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଭାରତ ମାଳଦୀପକୁ ରାଷ୍ଟ୍ର ମଣ୍ଡଳକୁ ସ୍ୱାଗତ କରୁଛି ଏବଂ ସେଠାକାର ଜନସାଧାରଣଙ୍କର ସମସ୍ତ ଆଶା ଆକାଂକ୍ଷା ପୂରଣ ପାଇଁ ବୃହତ୍ତର ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିବ ବୋଲି ଆଶା ପୋଷଣ କରିଛନ୍ତି ମାଳଦୀପର ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲି ଏବଂ ବାଚସ୍କତି ମହମ୍ମଦ ନସିଦ୍ ତଥା ସେଠାକାର ଜନସାଧାରଣଙ୍କୁ ଶ୍ରୀ ମୋଦି ଶୁଭେଚ୍ଛା ଜଣାଇଛନ୍ତି

ପିଏମ୍ ଉଜ୍ବେକିସ୍ଥାନ ସୁରଜକୁଣ୍ଡ ମେଳାରେ ଉଜ୍ବେକିସ୍ଥାନ ସହଭାଗୀ ଭାବେ ଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ବ୍ୟକ୍ତ କରିଛନ୍ତି ଗତକାଲି ଏହି ବାର୍ଷିକ ମେଳାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦ୍ଘାଟନ କରିଛନ୍ତି

ଇରାକ ପିଏମ୍ ଦୀର୍ଘ ଦୁଇମାସର ରାଜନୈତିକ ଅଚଳାବସ୍ଥା ପରେ ଇରାକ ରାଷ୍ଟ୍ରପତି ବରହମ୍ ସାଲେ ସେଠାରେ ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି ମହମ୍ମଦ ତଫିକ୍ ଆଲଓ୍ପି ଇରାକର ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି

ଏକ ଭିଡ଼ଓ ବାର୍ତ୍ତାରେ ପୂର୍ବତନ ଯୋଗାଯୋଗ ମନ୍ତ୍ରୀ ମହମ୍ମଦ ଆଲୱ୍ୱି କହିଛନ୍ତି ରାଷ୍ଟ୍ରପତି ତାଙ୍କୁ ନୂଆ ସରକାର ଗଠନ ପାଇଁ ମନୋନୀତ କରିଛନ୍ତି

ଅଷ୍ଟ୍ରେଲିଆ ଓପନ୍ ମେଲ୍ବୋର୍ଣ୍ଣଠାରେ ଚାଲିଥିବା ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ୍ ପ୍ରତିଯୋଗିତାର ପୁରୁଷ ଫାଇନାଲ୍ରେ ସର୍ବିଆର ନୋଭାକ୍ ଜୋକୋଭିକ୍ ଅଷ୍ଟ୍ରିଆର ଡୋମିନିକ୍ ଥିଏମ୍ଙ୍କୁ ଭେଟିବେ ସେହିଭଳି ପୁରୁଷ ଡବଲ୍ସରେ ଅଷ୍ଟ୍ରେଲିଆର ଲ୍ୟୁକ୍ ସାବିଲେ ଏବଂ ମାକ୍କ ପର୍ସେଲ୍ ବ୍ରିଟେନ୍ର ଜୋସ୍ ସାଲିସ୍ବରି ଏବଂ ଆମେରିକାର ରାଜୀବ୍ରାମଙ୍କ ସହ ଟାଇଟଲ୍ ମୁକାବିଲାରେ ଅବତୀର୍ଣ୍ଣ ହେବେ